ପିଏମ୍ ବ୍ରିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମରେ ବ୍ରହ୍ମପୁତ୍ର ନଦୀ ଉପରେ ଆଜି ଦେଶର ଦୀର୍ଘତମ ରେଳ ତଥା ସଡ଼କ ପୋଲକୁ ଉଦ୍ଘାଟନ କରିବେ ଏହି ପୋଲ ଉପରେ ପ୍ରଥମ କରି ଚାଲିବାକୁ ଥିବା ଏକ ଯାତ୍ରୀବାହୀ ଟ୍ରେନ୍କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିବେ

ବ୍ରହ୍ମପୁତ୍ର ନଦୀର ଦକ୍ଷିଣ ଓ ଉତ୍ତର କୂଳରେ ଥିବା ଦୁଇଟି ରେଳ ନେଟ୍ୱର୍କକୁ ଏହି ପୋଲ ସଂଯୋଗ କରୁଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି

ଅଟଳ ସମାଧି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଭାରତରନ୍ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସଦୈବ୍ ଅଟଲକୁ ଆଜି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବିବିଧତାରେ ଏକତା ଉପରେ ଗୁରୁତ୍ୱ ପୂର୍ବକ ଦେଶର ବିଭିନ୍ନ ପାନ୍ତରୁ ଆସିଥିବା ପଥରରେ ନୂଆଦିଲ୍ଲୀର ରାଜଘାଟ ନିକଟରେ ଏହି ସମାଧି ନିର୍ମାଣ କରାଯାଇଛି

ଗଡ଼କରୀ କଲଚର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରି କହିଛନ୍ତି ସହିଷ୍ଣୁତା ଭାରତୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ ଯାହା ବିଭିନ୍ନ ଦେଶରୁ ଭାରତକୁ ଆସିଥିବା ଲୋକମାନଙ୍କଠାରୁ ମିଳିଛି

ଦେଶରେ ଭିଡ଼ ଦ୍ୱାରା ସଂଗଠିତ ହିଂସାକୁ ନେଇ ଅଭିନେତା ନସିରୁଦ୍ଦିନ ଶାହା ଦେଇଥିବା ବୟାନର ପ୍ରତିକ୍ରିୟା ପୃଷ୍ଣଭୂମୀରେ ଶ୍ରୀ ଗଡ଼କରି ଏହି ମନ୍ତବ୍ୟ ଦେଇଛନ୍ତି ଦେଶକୁ ଏକ ସୁରକ୍ଷିତ ଏବଂ ନିରାପଦ ସ୍ଥାନରେ ପରିଣତ କରିବା ଦିଗରେ ଆଇବି ର ନୀରବ ଏବଂ ଅକ୍ଲାନ୍ତ ପ୍ରଚେଷ୍ଠାର ପ୍ରଶଂସା କରି ଶ୍ରୀ ଗଡ଼କରି କହିଚ୍ଚନ୍ତି ଦେଶର ସାମଗ୍ରୀକ ତଥା ପରିବ୍ୟାପ୍ତ ବିକାଶ ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ ଶ୍ରୀ ଗଡ଼କରି କହିଛନ୍ତି ସ୍ୱଚ୍ଚତା ଗୁରୁତ୍ୱପୂର୍ଣ୍ଣ ମାତ୍ର ଏହା ସମୟବଦ୍ଧ ନିଷ୍ପଭି ଏବଂ କାର୍ଯ୍ୟ ସଂପାଦନ ସହିତ ଯୋଡ଼ି ହେବା ଆବଶ୍ୟକ

ଆଇଟି ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଏହି ଚିଠା ସଂଶୋଧନ ପ୍ରସ୍ତାବରେ କୁହାଯଇଛି ଯେ ସରକାରୀ ଏଜେନ୍ସୀଗୁଡ଼ିକ ଯେତେବେଳେ ଚାହିଁବେ ମୂଳ ସୂଚନା ପ୍ରଦାନକାରୀମାନଙ୍କୁ ଖୋକି ବାହାର କରିବା ପାଇଁ ସୋସିଆଲ୍ ମିଡିଆ ଏବଂ ଅନ୍ଲାଇନ୍ ମଞ୍ଚଗୁଡ଼ିକ ସହାୟତା ଯୋଗାଇ ଦେବେ ବିରୋଧୀ ଦଳର ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମନ୍ତ୍ରଣାଳୟ କହିଛି ଯେ ଏହା ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବ ନାହିଁ ତେବେ ଏହିସବୁ ମଞ୍ଚକୁ ସନ୍ତାସବାଦ ଉଗ୍ରବାଦ ହିଂସା ଏବଂ ଅପରାଧ ପାଇଁ ବ୍ୟବହାର କରାଯାଉ ନାହିଁ ବୋଲି କମ୍ପାନୀଗୁଡ଼ିକ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ କହିଛି ପାୱାର ମିନିଷ୍ଟ୍ରୀ ଆସନ୍ତା ବର୍ଷ ଏପିଲ୍ ମାସ ପହିଲାରୁ ତିନି ବର୍ଷ ମଧ୍ୟରେ ସମସ୍ତ ମିଟରଗୁଡ଼ିକୁ ସ୍କାର୍ଟ ପ୍ରିପେଡ୍ କରାଯିବ ବୋଲି ଶକ୍ତି ମନ୍ତ୍ରଣାଳୟ ନିଷ୍ପଭି ନେଇଛି ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଏହି ପଦକ୍ଷେପ ଶକ୍ତି ସଂରକ୍ଷଣ ସ୍ପଚ୍ଛନ୍ଦରେ ବିଲ୍ ପଇଠ କରିବା ଓ କାଗଜ ବିଲ୍କୁ ଉଚ୍ଛେଦ କରିବା ଆଦି କ୍ଷେତ୍ରରେ ବୈପ୍ଲବାତ୍ମକ ପରିବର୍ତ୍ତନ ଆଶିବ ଏହି ସ୍କାର୍ଟ ମିଟର ଦ୍ୱାରା ସାଧାରଣ ଖାଉଟୀ ଉପକୃତ ହେବା ସହିତ ଏହାର ଉତ୍ପାଦନରେ କ୍ରଶଳ ଯୁବକମାନେ ନିୟୋଜିତ ହୋଇପାରିବେ ବୋଲି କୁହାଯାଉଛି

ରାଷ୍ଟ୍ରପତି ଗତକାଲି ସେଠାରେ ନବନିର୍ମିତ ଏକ ଝରଣା ଓ ରକ୍ ଗାର୍ଡେନ୍ର ଉଦ୍ଘାଟନ କରିଥିଲେ

ଜେଟଲୀ ଇଣ୍ଟରଭ୍ୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି କୃଷି କ୍ଷେତ୍ରକୁ ବିକଶିତ କରିବା ସବୁବେଳେ ସରକାରଙ୍କ ପାଇଁ ଏକ ଆହ୍ୱାନ ହୋଇଛି ଭାରତୀୟ ଅର୍ଥନୀତିର ସ୍ଥିତି ସମ୍ପର୍କୀତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଆକାଶବାଣୀକୁ କହିଛନ୍ତି କୃଷି କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ଦିଗରେ କୃଷକମାନଙ୍କ ଆୟ ବୃଦ୍ଧି କରିବା ସହିତ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ତଥା ଜଳସେଚନ ଭଳି ପ୍ରକଳ୍ପ ଆଦିର ଭିଭି଼ମି ବିକାଶ କରିବାର ଆବଶ୍ୟକତା ରହିଛି ଚଳିତ ବର୍ଷ ପାଇଁ ସରକାର ଆର୍ଥିକ ନିଅକ୍ଷିଆ ସ୍ଥିତି ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସକ୍ଷମ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ସରକାରଙ୍କ ଆୟ ଯାତ୍ରୀବାହି ଗାଡ଼ି କ୍ରୟ ଦରସଂଚାର ଜମିଜମା କିଶାବିକା ଏବଂ ବିମାନ ଉଡ଼ାଣ ଆଦି କ୍ଷେତ୍ରରୁ ହେଉଥିବାରୁ ସରକାର ଏହିସବୁ କ୍ଷେତ୍ର ଉପରେ ଦୃଷ୍ଟି ରଖିଛନ୍ତି ଦେଶରେ ଘରୋଇ ପୁଞ୍ଜିନିବେଶକାରୀଙ୍କ ଭାଗିଦାରୀ ବଢ଼ିଥିବା ସେ କହିଛନ୍ତି ସେ ଜିଏସ୍ଟି କାଉନ୍ସିଲ୍ର ସମସ୍ତ ସଦସ୍ୟଙ୍କୁ ରାଜନୀତି ଉର୍ଦ୍ଧରେ ରହି ବିଭିନ୍ନ ସାମଗ୍ରୀ ଉପରେ ଟିକସ ହ୍ରାସ କରିବା ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଆସନ୍ତା ପର୍ଯ୍ୟାୟରେ ରାଷ୍ଟ୍ରାୟତ ବ୍ୟାଙ୍କ୍ ଯେଉଁମାନେ ଋଣ ପ୍ରଦାନ କରିବେ ସେହିସବୁ ବ୍ୟାଙ୍କ୍ଗୁଡ଼ିକୁ ସରକାରୀ ପାର୍ଷି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍ରେ ଥିବା ପାଶ୍ଚିକୁ ସରକାରଙ୍କୁ ହସ୍ତାନ୍ତର କରିବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏ ନେଇ ଖୁବ୍ ଶୀଘ୍ର ଏକ କମିଟି ଗଠନ କରାଯିବ ଏମ୍ଇଏ ଚବାହାର ଭାରତ ଆଫଗାନିସ୍ତାନ ଓ ଇରାନ୍ ମଧ୍ୟରେ ତ୍ରିପାକ୍ଷୀକ ଚବାହାର ରାଜିନାମା କାର୍ଯ୍ୟକାରୀ କରିବା ପାଇଁ ଯୁଗ୍ମ ସଚିବ ଏବଂ ମହାନିର୍ଦ୍ଦେଶକ ସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ ଗତକାଲି ଇରାନ୍ର ବନ୍ଦର ସହର ଚବାହାରଠାରେ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଇଣ୍ଡିଆ ପୋର୍ଟ୍ସ ଗ୍ରୋବାଲ୍ କମ୍ପାନୀ ଏହାର କାର୍ଯ୍ୟାଳୟ ଖୋଲିବା ସହିତ ଚବାହାରଠାରେ ସାହିଦ୍ ବେହେସ୍ତି ବନ୍ଦରର କାର୍ଯ୍ୟ ଆରମ୍ଭ କରିଛି ଚବାହାର ବନ୍ଦର ନିର୍ମାଣ ସମ୍ପର୍କରେ ତିନି ଦେଶ ମଧ୍ୟରେ ସରକାରାତ୍ମକ ଏବଂ ଗଠନ ମୂଳକ ଆଲୋଚନା ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଏହି ଘଟଣା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି

କ୍ରିଷ୍ଟମାସ ଧାର୍ମିକ ଉତ୍ସାହ ଏବଂ ଉଦ୍ଦିପନା ମଧ୍ୟରେ ଆଜି କ୍ରିଷ୍ଟମାସ ପାଳିତ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସକୁ ସ୍କରଣ କରି ସାରା ବିଶ୍ୱର ଖୀଷ୍ଟିୟାନ୍ ଧର୍ମାବଲମ୍ଭୀମାନେ ଏହି ଦିବସକୁ ପାଳନ କରିଥାଆନ୍ତି ଏହି ଅବସରରେ ଲୋକମାନେ ଖ୍ରୀଷ୍ଟମାସ ଟ୍ରି କାଗଜ ଦ୍ୱାରା ପ୍ରସ୍ତୁତ ଆଲୋକ ଖଚିତ ତାରା ଏବଂ ପୁଷ୍ପଗୁଚ୍ଛରେ ନିଜନିଜ ଘରକୁ ସଜାଇଥିବା ବେଳେ ଉପହାର ଆଦାନପ୍ରଦାନ କରିଥାଆନ୍ତି ପ୍ରଭୁ ଯୀଶୁଙ୍କ ଆଗମନକୁ ସ୍ୱାଗତ କରି ଚର୍ଚ୍ଚଗୁଡ଼ିକରେ ମଧ୍ୟରାତ୍ରୀ ପ୍ରାର୍ଥନା ସଭାରେ ଲୋକମାନେ କାରୋଲ୍ ଗାନ କରିବା ସହିତ ସ୍ୱତନ୍ତ୍ର ପ୍ରାର୍ଥନା କରିଛନ୍ତି ଖ୍ରୀଷ୍ଟମାସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ଜନସାଧାରଣଙ୍କୁ ଅଭିନନ୍ଦନ କ୍ଷଣାଇଛନ୍ତି

ଉପରାଷ୍ଟ୍ରପତି କହିଛନ୍ତି ଖୀଷ୍ଟମାସ ଏଭଳି ଏକ ପର୍ବ ଯାହା ଲୋକମାନଙ୍କୁ ଦୟା କ୍ଷମା ପ୍ରେମ ଏବଂ ସହାନୁଭୂତିର ଚିରନ୍ତନ ମୂଲ୍ୟବୋଧକୁ ସ୍କରଣ କରାଇଥାଏ ବିସିଆଇ କ୍ରିକେଟ୍ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ଏକ ଦିବସୀୟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି

ବିରାଟ କୋହଲି ହିଁ ଉଭୟ ସିରିଜ୍ ପାଇଁ ଅଧିନାୟକ ରହିବେ ଏବଂ ରୋହିତ ଶର୍ମା ଉପଅଧିନାୟକର ଦାୟିତ୍ୱ ତୁଲାଇବେ